ଏ ସଂପର୍କରେ ଟ୍ୱିଟ୍ କରି ଶ୍ରୀ ମୋଦୀ ଏହା ଦ୍ୱାରା ଅନ୍ୟ ସହରଗୁଡ଼ିକ ସ୍ପଚ୍ଛତା ସୁନିଶ୍ଚିତ କରିବା ଦିଗରେ ଅନୁପ୍ରାଣିତ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ସହରଗୁଡ଼ିକ ମଧ୍ୟରେ ଏଥିଲାଗି ଲାଗି ରହିଥିବା ପ୍ରତିଯୋଗୀତା ସ୍ୱଚ୍ଚଭାରତ ମିଶନକୁ ଅଧିକ ସୁଦୃଢ଼ କରିବା ସହିତ ଲକ୍ଷଲକ୍ଷ ଲୋକଙ୍କୁ ଲାଭ ଆଶିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଇନ୍ଦୋର ସହର ଦେଶର ସବୁଠୁ ସ୍ୱଚ୍ଚ ସହର ଭାବେ ମନୋନୀତ ହୋଇଛି ଇନ୍ଦୋର ସହର କ୍ରମାନ୍ୱୟରେ ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଲାଭ କରିଛି

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଅବସରରେ ଇନ୍ଦୋର ସହରବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ସ୍ୱଚ୍ଛତା ଇନ୍ଦୋରର ସଂସ୍କୃତିର ଏକ ପରିଚୟ ହୋଇଯାଇଛି

ବୁଝାମଣାପତ୍ର ସାମୁଦ୍ରିକ କ୍ଷେତ୍ରରେ ଥିବା ବିଶାଳ ନିଯୁକ୍ତି ସୁଯୋଗରୁ ଫାଇଦା ହାସଲ ସହ ଏହି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ତଥା ମାନବ ସମ୍ଭଳକୁ କୁଶଳୀ ଭାବେ ସ୍ୱୀକୃତି ପ୍ରଦାନ ନିମନ୍ତେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରଣାଳୟ ମଧ୍ୟରେ ଗତକାଲି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ଉଦ୍ୟମିତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଆର୍କେ ସିଂଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏହି ବୁଝାମଣାପତ୍ରର ସର୍ତ୍ତାବଳୀ ଅନୁସାରେ ଦକ୍ଷତା ବିକାଶ ଏବଂ ଉଦ୍ରମିତା ମନ୍ତ୍ରଣାଳୟ କ୍ରିଜ୍ ପର୍ଯ୍ୟଟନ ନିମନ୍ତେ ପାଠ୍ୟକ୍ରମ ଜାତୀୟ ବୂଭିମୂଳକ ମାନ ନିର୍ଦ୍ଧାରଣ ଏହାର ବିଭିନ୍ନ କାର୍ଯ୍ୟକ୍ରମ ଲକିଷ୍ଟିକ୍ସ ମାଛଚାଷ କାହାଜ ନିର୍ମାଣ ଓ ମରାମତି ଡ୍ରେଙ୍କିଂ ଅଫ୍ସୋର ଯୋଗାଣ ଚେନ୍ ଆଦି ସଂପର୍କରେ ଯୁବକମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବେ

ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ବର୍ତ୍ତମାନ ଏହି ମିଶନର ପଞ୍ଚମ ପର୍ଯ୍ୟାୟ ଚାଲୁ ରହିଛି

ଶ୍ରୀ ଶ୍ରୀବାସ୍ତବ କହିଛନ୍ତି କୁଏତ ମାଲଦୀପ ମାଲେସିଆ ସିଙ୍ଗାପୁର ଫିଲିପାଇନ୍ସ ଅଷ୍ଟ୍ରେଲିଆ ବ୍ରିଟେନ୍ କାନାଡାରୁ ଭାରତୀୟଙ୍କୁ ଆଶିବା ଲାଗି ଅଧିକ ବିମାନ ନିୟୋଜିତ କରାଯାଇଛି

କୋଭିଡ୍ ନାଇଷ୍ଟିନ୍ ଯୋଗୁଁ କୃଷି କ୍ଷେତ୍ରକୁ ଏହାର ପ୍ରଭାବରୁ ମୁକ୍ତ ରଖିବା ଲାଗି କୃଷକମାନଙ୍କୁ ଅଳ୍ପ ସୁଧହାରରେ ରଣ ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ଯୋକନା ଆରମ୍ଭ କରାଯାଉଥିବାର ଅର୍ଥ ମନ୍ତ୍ରଶାଳୟ ଜଣାଇଛି ଗ୍ରାମୀଣ ଅର୍ଥନୀତିକୁ ପୁର୍ନକ୍ଷମ କରିବା ଓ କୃଷି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏହା ବେଶ୍ ସହାୟକ ହେବ ବୋଲି ମନ୍ତ୍ରଣାଳୟ କହିଛି

ଏହା ଦ୍ୱାରା ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ସମେତ ମହ୍ୟଜୀବୀ ଓ ଦୁଗ୍ରଚାଷୀ ମଧ୍ୟ ଉପକୃତ ହୋଇପାରିବେ ଡିଜିଟାଲ ଇଣ୍ଡିଆ ଧର୍ମେନ୍ଦ୍ର ପ୍ରଧାନ କରୋନା ମହାମାରୀ ସମୟରେ ଓଡ଼ିଶା ସମେତ ଦେଶର ଗରିବ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କୁ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ପହଞ୍ଚାଇବାରେ ଡିଜିଟାଲ୍ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ବାଷ୍ପ ଓ ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ସଂପର୍କରେ ଟ୍ୱିଟ୍ କରି ସେ ଏହା କହିଛନ୍ତି

ଏହି ପଦକ୍ଷେପ ଇ ଗଭର୍ଣ୍ଣାନ୍ନକୁ ପ୍ରୋହାହନ ଯୋଗାଇବା ସହ ସ୍ଥାନୀୟ ଲୋକଙ୍କ ଅର୍ଥ ବ୍ୟବସ୍ଥା ସୁଦୃଢ଼ କରିବ

ଏହାଦ୍ୱାରା ଏହି ଗ୍ରାମାଞ୍ଚଳର ଲୋକେ ହାଇସ୍କିଡ୍ ଇଷ୍ଟରନେଟ୍ ସୁବିଧା ପାଇପାରିବେ

ସେ କହିଛନ୍ତି କରୋନା ମହାମାରୀ ସମୟରେ ଡିଜିଟାଲ ଟେକ୍ନୋଲୋଜି ଲୋକଙ୍କ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇଯାଇଛି ଡିଜିଟାଲ ଇଣ୍ଡିଆରେ ଆରୋଗ୍ୟ ସେତୁ କେବଳ କରୋନା ମୁକାବିଲା କରିବାରେ ସକ୍ଷମ ହୋଇନି ବର୍ଚ୍ଚ ଅନେକ ଲକ୍ଷ୍ୟକୁ ପୂରଣ କରିପାରିଛି

ଏକବିଂଶ ଶତାବ୍ଦୀର ଭାରତ ନିର୍ମାଣ ଦିଗରେ ଡିଜିଟାଲ ଇଣ୍ଡିଆ ଅଗ୍ରସର ହେବା ସହ ବିଶ୍ୱରେ କରୋନା ପରବର୍ତ୍ତୀ ସମୟରେ ଏକ ଗେମ୍ ଚେଞ୍ଜର ଭାବେ ଉଭା ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି

କୋଭିଡ୍ ନାଇଷ୍ଟିନ୍ ଜନିତ ସ୍ଥିତିର ମୁକାବିଲା ଲାଗି ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ଏସ୍ବିଆଇ କାନାଡା ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ୟୁନିୟନ୍ ବ୍ୟାଙ୍କ ଥିବା ବେଳେ ଘରୋଇ ବ୍ୟାଙ୍କ ମଧ୍ୟରେ ଏଚ୍ଡିଏଫ୍ସି ବ୍ୟାଙ୍କ ସର୍ବାଧିକ ଋଣ ପ୍ରଦାନ କରିଛି